ଜନସାଧାରଣଙ୍କ ବିକାଶ ପାଇଁ ଶାସନ ପଦ୍ଧତିର ଏଗୁଡ଼ିକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ତିନିଦିନ ବ୍ୟାପି ସତର୍କତା ଓ ଦୂର୍ନୀତି ନିବାରଣ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଏଇ କିଛି ବର୍ଷ ମଧ୍ୟରେ ଭାରତ ନିଜକୁ ଦୁର୍ନୀତି ମୁକ୍ତ କରିବା ଦିଗରେ ଅଗ୍ରସର ହେଉଛି ସେ କହିଛନ୍ତି ଦୂର୍ନୀତି ହେଉ ଅର୍ଥନୈତିକ ଅପରାଧ ହେଉ ନିଶାଦ୍ରବ୍ୟ କାରବାର ହେଉ କଳାଧନ କାରବାର ହେଉ କିମ୍ବା ସନ୍ତ୍ରାସବାଦ ହେଉ ଅଥବା ସନ୍ତ୍ରାସବାଦୀମାନଙ୍କୁ ପାର୍ଶ୍ଚି ଯୋଗାଣ ହେଉ ଏଗୁଡ଼ିକ ସବୁ ପରସ୍କର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ସେ କହିଛନ୍ତି ଆମକୁ ଦୁର୍ନୀତି ବିରୁଦ୍ଧରେ ଏକଜୁଟ ହୋଇ ଲଢ଼ିବାକୁ ହେବ ଓ ଏଥିପାଇଁ ଆମକୁ ବିଭିନ୍ନ ଉପାୟ ଫଳପ୍ରଦ ଯାଞ୍ଚ୍ ଓ ଦକ୍ଷତା ବୃଦ୍ଧି ତଥା ତାଲିମ୍ ଭଳି ପଦକ୍ଷେପ ସବୁ ନେବାକୁ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁର୍ନୀତି ବିରୁଦ୍ଧରେ ଲଢ଼ିବା କାର୍ଯ୍ୟ କୌଣସି ଗୋଟିଏ ସଂସ୍ଥାର ଦାୟିତ୍ୱ ନୁହେଁ ବରଂ ଏହା ଏକ ସାମ୍ବହିକ ଦାୟିତ୍ୱ

ଦେଶରେ ଆଜି ଦୁର୍ନୀତି ଲୋପ ହୋଇଥିବାରୁ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି

ଆଜି ଦେଶର ନାଗରିକମାନଙ୍କର ସରକାରଙ୍କ ଉପରେ ଆସ୍ଥା ଅନେକ ମାତ୍ରାରେ ବଢ଼ିଯାଇଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବହୁ ପୁରୁଣା ଆଇନ୍ର ବିଲୋପ କରିବା ସହିତ ସରକାରଙ୍କ ଉପରୁ ଅଯଥା ଚାପ ହ୍ରାସ କରାଯିବା ସହିତ ନାଗରିକମାନଙ୍କର ଜୀବନକୁ ଅଧିକ ସହଜ କରିବା ଲାଗି ଉଦ୍ୟମ କରାଯାଉଛି ସେ କହିଛନ୍ତି ଗତ କିଛି ଦଶନ୍ଧି ଧରି କିଛି ଲୋକ ଦୁର୍ନୀତି କରି ଦଣ୍ଡ ପାଉ ନଥିଲେ ତ ଆଉ କିଛି ଲୋକ ଅଧିକ କ୍ଷମତା ସହ ଦୁର୍ନୀତି କରୁଥିଲେ ଏହା ଯୋଗୁଁ ରାଜ୍ୟଗୁଡ଼ିକରେ ଦୁର୍ନୀତିର ଏକ ପରମ୍ପରା ସୃଷ୍ଟି ହୋଇଥିଲା ଏଭଳି ଦୁର୍ନୀତି ଲାଗିରହିବା ଯୋଗୁଁ ଦେଶ ଦରିଦ୍ର ହୋଇଥିଲା ଦୁର୍ନୀତି ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରି ଛନ୍ତି

ଏହି ଅଧିବେଶନରେ ବିଭିନ୍ସ ଦିଗ ଉପରେ ଗୁରୁତ୍ୱ ଆରୋପ କରାଯିବା ସହିତ ଜନସାଧାରଣଙ୍କର ସହଭାଗିତା ଏବଂ ସଚେତନତା ଉପରେ ଲକ୍ଷ୍ୟ ରଖାଯାଇଛି ଏହି ତିନିଦିନିଆ ସମ୍ମିଳନୀରେ ବିଭିନ୍ନ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ଏକାଧିକ ସମସ୍ୟାର ସମାଧାନ ଦିଗରେ ମଧ୍ୟ ତ୍ୱରିତ ପଦକ୍ଷେପ ନେବା ପାଇଁ ଆଲୋଚନା କରାଯିବ

ବିକାଶଶୀଳ ଇନ୍ସାନ୍ ପାର୍ଟି ଭିଆଇପି ପକ୍ଷରୁ ଜଣେ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି

ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଦେଶର କୋଶ ଅନ୍ନକୋଶରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଯାଇଛି ଏବଂ ଇନ୍ଧନ ଯୋଗାଣକୁ ନିର୍ଚ୍ଚିତ କରାଯାଇଛି ଭାରତର ଏହି ଉଦ୍ୟମକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସେ କହିଛନ୍ତି ଭାରତର ଶକ୍ତି କ୍ଷେତ୍ର ଭବିଷ୍ୟତ ଉଜ୍ଜଳ ଓ ସ୍ୱରକ୍ଷିତ ଏବଂ ଏହା ବିଶ୍ୱ ଉର୍ଜା ଚାହିଦାର ନେତୃତ୍ୱ ନେବ